ରାଜ୍ୟସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି

ଏଫ୍ଏମ୍ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେନ୍ଦ୍ର ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କ ବିକାଶ ଲାଗି ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ କେନ୍ଦ୍ର ବଜେଟ୍ ଉପରେ ଗତକାଲି ରାଜ୍ୟସଭା ବିତର୍କରେ ଅଂଶଗ୍ରହଣ କରି ଶ୍ରୀମତୀ ସୀତାରମଣ ବଜେଟ୍ର ପ୍ରଶଂସା କରି ଆତ୍କନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ସେ କହିଛନ୍ତି କୋବିଡ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ବଜେଟ୍ ମାଧ୍ୟମରେ ସହାୟତା କରିପାରିବେ ସେ କହିଛନ୍ତି ଆଗାମୀ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ପ୍ରସ୍ତାବଗୁଡ଼ିକ ସ୍ଥାୟୀ ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବ ଅର୍ଥମନ୍ତୀ କହିଛନ୍ତି ବଜେଟ୍ରେ ଅନେକ ସହାୟତା ପ୍ରସ୍ତାବ ରହିଛି ଓ ଦୀର୍ଘ ମିଆଦୀ ଅଭିବୃଦ୍ଧି ପାଇଁ ବ୍ୟବସ୍ଥାମାନ କରାଯାଇଛି

ଦେଶର ଯୁବପିଢ଼ିକୁ ଅଧିକ ସୁଯୋଗ ପ୍ରଦାନ କରି ଏକ ଉତ୍ତମ ବାତାବରଣ ସୃଷ୍ଟି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ବଜେଟ୍ରେ ଗରିବ ଲୋକମାନଙ୍କ ପାଇଁ କିଛି ନାହିଁ ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରି ଶ୍ରୀମତୀ ସୀତାରମଣ ସରକାରଙ୍କର ଯୋଜନାଗୁଡ଼ିକ ବିଷୟରେ ବର୍ଷନା କରିଛନ୍ତି ସେ କହିଛନ୍ତି ସରକାରଙ୍କର ଏହିସବୁ ଯୋଜନାରୁ ଗରିବ ଲୋକମାନେ ଉପକୃତ ହେବେ ସେ କହିଛନ୍ତି ସରକାର ଯେକୌଣସି ପଦକ୍ଷେପ ନେଉଛନ୍ତି ବିରୋଧୀ ଦଳମାନେ ତାର ସମାଲୋଚନା କରୁଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ବଜେଟ୍ରେ କିଛି ବଡ଼ ବଡ଼ ବ୍ୟବସାୟୀଙ୍କୁ ସହାୟତା କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବିରୋଧୀ ଦଳମାନେ ଅପପ୍ରଚାର ଚଳାଇଛନ୍ତି ସେ କହିଛନ୍ତି ପିଏମ୍ ଆବାସ ଯୋଜନାରେ ବାସଗୃହ ନିର୍ମାଣ ପିଏମ୍ ଗ୍ରାମ ସଡ଼କ ଯୋଜନାରେ ସଡ଼କ ନିର୍ମାଣ ଗ୍ରାମାଞ୍ଚଳର ବିଦ୍ୟୁତ କରଣ କୃଷିଜାତ ପଦାର୍ଥ ପାଇଁ ବୃହତ୍ ଇ ମାର୍କେଟ୍ ନେଟ୍ୱର୍କ ସ୍ଥାପନ ଓ ପିଏମ୍ ଫସଲବୀମା ଯୋଜନା ଆଦି ସରକାର ଆଶିଛନ୍ତି

ସେହିଭଳି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଜ୍ୟସଭାର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି

ସେହିଦିନ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ

ଏ ସଂକ୍ରାନ୍ତ ଆଲୋଚନାରେ ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ସଂଶୋଧିତ ଆଇନ ଗତବର୍ଷ ନଭେୟର ମାସରୁ କାରି କରାଯାଇଥିବା ଅଧ୍ୟାଦେଶ ବଦଳରେ କାର୍ଯ୍ୟକାରୀ ହେବ

ସେ କହିଛନ୍ତି ଘରୋଇ ଏବଂ ଅନ୍ତର୍ଜାତୀୟ ଆର୍ବିଟ୍ରେସନ୍ କ୍ଷେତ୍ରରେ ଭାରତକୁ ସମଗ୍ର ବିଶ୍ୱରେ ଏକ ହବ୍ରେ ପରିଣତ କରିବାଲାଗି ନରେନ୍ଦ୍ର ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି ଏହାଦ୍ୱାରା ଆର୍ଥକ ପ୍ରଗତି ମଧ୍ୟ ହାସଲ ହୋଇପାରିବ

'ଇଜ୍ ଅଫ୍ ଲିଭିଙ୍ଗ୍' ଯୋଜନାକୁ କାର୍ଯ୍ୟକାରୀ କରିବା ଅବସରରେ କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ଆବଶ୍ୟକ ପରିମାଣର ଅର୍ଥରାଶି ଯୋଗାଇ ଦେବା ଲକ୍ଷ୍ୟରେ ଏହି ନିଷ୍ପଭି ନିଆଯାଇଛି ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ମଧ୍ୟ କାରି କରାଯାଇଛି ବୋଲି ସେ ସ୍ଟଚନା ଦେଇଛନ୍ତି

ସେ କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ତଥା ଆଗଧାଡ଼ିର କାର୍ଯ୍ୟକର୍ତ୍ତାଙ୍କୁ ଟିକା ଦିଆଯିବା ପରେ ଅନ୍ୟ ଶ୍ରେଣୀର ଲୋକଙ୍କୁ କୋଭିଡ୍ ଯିକା ପ୍ରଦାନ ନେଇ ଜାତୀୟ ବିଶେଷଜ୍ଞ ଦଳ ବିଚାର କରିବେ

ଏ ସଂକ୍ରାନ୍ତ ଏକ ପ୍ରଶ୍ମର ଉତ୍ତର ଦେଇ ସେ କହିଛନ୍ତି କେରଳ ତଥା ଅନ୍ୟ କେତେକ ରାଜ୍ୟରେ ଏମ୍ସ୍ ଖୋଲିବା ନେଇ ରହିଥିବା ଦାବି ଉପରେ ବିଚାର ବିମର୍ଶ କରାଯାଉଛି

ମନ୍ତ୍ରଶାଳୟ କହିଛି ଅରୁଣାଚଳ ପ୍ରଦେଶ ମଣିପୁର ମିକୋରାମ୍ ନାଗାଲ୍ୟାଣ୍ଡ୍ ଏବଂ ସିକ୍କିମ୍ରେ ଜିଏସ୍ଟି ଅର୍ଥ ସଂଗ୍ରହ ଏବଂ ପ୍ରଦାନ କ୍ଷେତ୍ରରେ କୌଣସି କ୍ଷତି ନ ଥିବାରୁ ଏହି ରାଜ୍ୟଗୁଡ଼ିକୁ ଏ ବାବଦରେ କୌଣସି ଅର୍ଥରାଶି ପ୍ରଦାନ କରାଯାଇ ନାହିଁ

କ୍ରିକେଟ୍ ଚଳିତ ଭାରତ ଇଂଲଣ୍ଡ କ୍ରିକେଟ୍ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆକ୍କିଠାର୍ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହେବ

ସେମାନେ କୋଭିଡ୍ ନିୟମ ପାଳନ ସହ ମ୍ୟାଚ୍କୁ ସିଧାସଳଖ ଷ୍ଟାଡିୟମ୍ରେ ଉପସ୍ଥିତ ରହି ଦେଖିପାରିବେ ଆହତଜନିତ କାରଣରୁ ଦୁଇ ଦଳରେ କେତେକ ଖେଳାଳି ପରିବର୍ଭନରେ ମଧ୍ୟ ସମ୍ଭାବନା ରହିଛି ସ୍ଚଚନାଯୋଗ୍ୟ ଚେନ୍ନାଇରେ ଅନୁଷ୍ଠିତ ପ୍ରଥମ ଟେଷ୍ଟମ୍ୟାଚ୍ରେ ଭାରତ ଇଂଲଶ୍ଡଠାର୍ ପରାସ୍ତ ହୋଇଥିଲା